ରାଷ୍ଟ୍ରପତି ଉପରାଷ୍ଟ୍ରପତିଙ୍କ ସମେତ ବହ୍ର କେନ୍ଦ୍ରୀୟ ମନ୍ତ୍ରୀ ଏହି ଦିବସ ଅବସରରେ ବୀର ଯବାନମାନଙ୍କୁ ସ୍କରଣ କରିଛନ୍ତି

ଆକି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଶହୀଦ୍ ଯବାନଙ୍କ ଦେଶପ୍ରେମ ଓ ଶୌର୍ଯ୍ୟ ନିକଟରେ ନତମସ୍ତକ ହୋଇଛନ୍ତି

ଏବଂ କାଶ୍ମୀର୍ର କେଶରକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି

ଏହାଛଡ଼ା କ୍ୟାପ୍ଟେନ୍ ସୌରଭ କାଲିଆ କ୍ରିକେଟ୍ କପ୍ ସମେତ କାର୍ଗିଲ୍ ବିଜୟ ଦିବସ ସହ ଯୋଡ଼ି ହୋଇଥିବା ଅନେକ ବାର୍ଷିକ ଉହବକୁ କୋଭିଡ୍ ମହାମାରୀପାଇଁ ବାତିଲ୍ କରିଦିଆଯାଇଛି ତେବେ ଚଳିତ ବର୍ଷ ଉହବ ପାଳନର ଏକ ସ୍ୱାତନ୍ତ୍ୟ ରହିଛି

କାର୍ଗିଲ୍ ଶାହା କାର୍ଗିଲ୍ ବିଜୟ ଦିବସ ଭାରତର ଗର୍ବ ଶୌର୍ଯ୍ୟ ଏବଂ ଅଟଳ ନେତୃତ୍ୱର ପ୍ରତୀକ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ନିଜର ଅଦମ୍ୟ ସାହସ ବଳରେ କାର୍ଗିଲ୍ର ଦୁର୍ଗମ ପାର୍ବତ୍ୟ ଇଲାକା ଓ ଶତ୍ର ସୈନ୍ୟମାନଙ୍କୁ ହଟେଇ ଦେଇ ସେଠାରେ ବିଜୟ ତ୍ରିରଙ୍ଗା ଉଡ଼ାଇବାପାଇଁ ଯେଉଁ ଯବାନମାନେ ପ୍ରାଣବଳି ଦେଇଛନ୍ତି ତାଙ୍କ ପ୍ରତି ସେ ନତମସ୍ତକ ବୋଲି ଶ୍ରୀ ଶାହା ଟ୍ୱିଟ୍ ଯୋଗେ କହିଛନ୍ତି ଦେଶମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ବୀର ଯବାନମାନଙ୍କ ପାଇଁ ଦେଶ ଗର୍ବିତ ବୋଲି ସେ କହିଛନ୍ତି

କାର୍ଗିଲ୍ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିବାରେ ଦେଶର ଲଢୁଆ ସୈନିକମାନଙ୍କର ଅଭୂତପୂର୍ବ ବଳିଦାନର ପଟ୍ଟାନ୍ତର ନାହିଁ ବୋଲି ଶ୍ରୀ ଜାବ୍ଡେକର ଟ୍ୱିଟ୍ କରି କହିଛନ୍ତି

ଆଜି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ମନ କଥା ବାଣ୍ଟିବାକୁ ଯାଇ ଶ୍ରୀ ମୋଦି ଶହୀଦ୍ ଓ ସେମାନଙ୍କର ମା'ଙ୍କ ନିକଟରେ ନତମସ୍ତକ ହୋଇଛନ୍ତି

ଯେଉଁଭଳି ପରିସ୍ଥିତିରେ କାର୍ଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା ତାହା କେବେବି ଭୁଲିହେବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି ପାକିସ୍ତାନ ଏହାର ଆଭ୍ୟନ୍ତରୀଣ ସଙ୍କଟରୁ ନଜର ହଟେଇବା ଉଦ୍ଦେଶ୍ୟରେ ଭାରତ ମାଟିରେ ଅନୁପ୍ରବେଶ ପାଇଁ ଉଦ୍ୟମ ଆର୍ୟ କରିଥିଲା ଯେତେବେଳେ ଭାରତ ପାକିସ୍ତାନ ସହ ସୌହାଦର୍ଯ୍ୟପୂର୍ଣ୍ଣ ସମ୍ପର୍କ ରଖିବାପାଇଁ ପ୍ରୟାସ କରୁଥିଲା ଏହାର ପ୍ରତିକ୍ରିୟାରେ ପାକିସ୍ତାନ ସବୁବେଳେ ପଛରୁ କ୍ରଠାରଘାତ କର୍ତ୍ଥଲା ଭାରତୀୟ ସେନାର ଶୌର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ସମଗ୍ର ବିଶ୍ୱ ଭାରତର ଏହି ଶକ୍ତିକୁ ଦେଖିପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କାର୍ଗିଲ୍ ଯୁଦ୍ଧ ସମୟରେ ଲାଲ୍କିଲ୍ଲାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରାଷ୍ଟ୍ରକୁ ଯେଉଁ ସମ୍ବୋଧନ କରିଥିଲେ ତାକୁ ସ୍କରଣ କରିଛନ୍ତି ସ୍ୱର୍ଗତ ବାଜଣେପୟୀ ସେତେବେଳେ ରାଷ୍ଟ୍ରକୁ କହିଥିଲେ ଯେ ଯଦି କୌଣସି ଦ୍ୱନ୍ଦ ଉପୁଜେ ସେତେବେଳେ ଆମେ ସମସ୍ତେ ଦେଶର ସବୁଠାରୁ ଦରିଦ୍ର ଓ ଅସହାୟ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବା ଉଚିତ ଏହି କଥାର ଏବେ ମଧ୍ୟ ପ୍ରାସଙ୍ଗିକ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି ଗାନ୍ଧିଜୀଙ୍କ ବାର୍ଭାର ଆଉ ଗୋଟିଏ ପାଦ ଆଗକୁ ଯାଇ ଅଟଳଜୀ କହିଥିଲେ କାର୍ଗିଲ୍ ଯୁଦ୍ଧ ଆମକୁ ଏକଥା ଶିକ୍ଷା ଦେଇଛି ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଏହି ଅଭିଯାନରେ ଆତ୍ମବଳି ଦେବାକୁ ଯାଉଥିବା ସୈନ୍ୟମାନଙ୍କ ଜୀବନକ୍ର ସମ୍ମାନ ଜଣାଇବା ସହ ଏହି ପଦକ୍ଷେପ ତୂଳନାଯୋଗ୍ୟ କି ନାହିଁ ସେ ବିଷୟରେ ଆମକୁ ଚିନ୍ତା କରିବା ଉଚିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯୁଦ୍ଧ ସମୟରେ ଜନସାଧାରଣ ଯାହା କୁହନ୍ତି ବା କରନ୍ତି ସେସବୁର ସେନାର ମନୋବଳ ଉପରେ ବିଶେଷ ପ୍ରଭାବ ରହିଛି ସେନାର ମନୋବଳ ଓ ସମ୍ମାନ ବୃଦ୍ଧି କଲା ଭଳି ମନ୍ତବ୍ୟ ବ୍ୟବହାର ଓ ବିବୃତ୍ତି ସମସ୍ତଙ୍କର ରହିବା ଉଚିତ ବୋଲି ସେ କହିଛନ୍ତି ରାଷ୍ଟ୍ର ସର୍ବୋପରିର ମନ୍ତଦ୍ୱାରା ଦେଶବାସୀ ଏକତା ସ୍ତ୍ରରେ ବାନ୍ଧି ହୋଇଥିବାର ସନ୍ଦେଶ ସେନାର ସାମର୍ଥ୍ୟକ୍ତ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ଏକଜୁଟ୍ ହୋଇ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ସଂଗ୍ରାମ ଚଳାଇଛି ଏବଂ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମର ଆରୋଗ୍ୟ ହାର ଅଧିକ ରହିଛି ସେହିପରି ମୃତ୍ୟୁହାର ମଧ୍ୟ ଅଧିକାଂଶ ଦେଶ ତୁଳନାରେ କମ୍ ରହିଛି ବୋଲି ସେ କହିଛନ୍ତି ଗୋଟିଏ ଜୀବନର ହାନି ଦୁଃଖଦାୟକ ମାତ୍ର ଭାରତ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଛି କରୋନାର ବିପଉି ଯେପର୍ଯ୍ୟନ୍ତ ବଳବତ୍ତର ଅଛି ସେ ପର୍ଯ୍ୟନ୍ତ ଜନସାଧାରଣ ଅଧିକ ସତର୍କତା ଅବଲମ୍ଭନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି ନିଜକୁ ଏବଂ ଅନ୍ୟମାନଙ୍କୁ ଏହି ରୋଗରୁ ରକ୍ଷା କରିବା ସକାଶେ ଘର ବାହାରକୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧିବାପାଇଁ ସେ ପରାମର୍ଶ ଦେଇଛନ୍ତି ଏବର୍ଷର ସ୍ୱାଧୀନତା ଦିବସ ଅବସରରେ ଏହି ମହାମାରୀରୁ ମୁକ୍ତି ପାଇଁ ଅଙ୍ଗୀକାରବଦ୍ଧ ହେବା ସକାଶେ ସେ ଯୁବାପିଡ଼ିଙ୍କ ସମେତ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ଏକ ଆତ୍କନିର୍ଭର ଭାରତ ପାଇଁ ଶପଥ ନେବା କିଛି ନୃତନ ଶିକ୍ଷା ଓ ଶିକ୍ଷାଦାନ ପାଇଁ ଅଙ୍ଗୀକାରବଦ୍ଧ ହେବା ତଥା କର୍ତ୍ତବ୍ୟ ପାଳନ ପାଇଁ ବଚନବଦ୍ଧ ହେବା ସକାଶେ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏହି କଠିନ ସମୟରେ ସମଗ୍ର ଦେଶପାଇଁ ଆଲୋକବର୍ତ୍ତିକା ଭାବେ ଆଗେଇ ଆସିଥିବାରୁ ସେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସାଧୁବାଦ କଣାଇଛନ୍ତି

ସେ କାଶ୍ମୀର୍ର ଗାନ୍ଦରବଲ୍ ଅନ୍ତର୍ଗତ ଚୌନ୍ତଲିୱାର୍ ପଞ୍ଚାୟତର ସରପଞ୍ଚ ଜାଇତୁନା ବେଗମ୍ଙ୍କର ମଧ୍ୟ ଉଦାହରଣ ଦେଇଛନ୍ତି ଯେ କି ଆଖପାଖ ଅଞ୍ଚଳରେ ବିନାମଲ୍ୟରେ ମାସ୍କ ଓ ଖାଦ୍ୟପଦାର୍ଥ ବିତରଣ କରିଛନ୍ତି

ଏହାଛଡ଼ା ଅନନ୍ତନାଗ ପୌରପରିଷଦର ଅଧ୍ୟକ୍ଷ ମହମ୍ମଦ ଇକ୍ବାଲ୍ ତାଙ୍କ ଅଞ୍ଚଳରେ ବ୍ୟବହାରର ପାଇଁ ଏକ ସାନିଟାଇଜର ସ୍ତ୍ରେୟର୍ ବିକଶିତ କରିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି କୋଭିଡ୍ ନାଇଣ୍ଟିନ୍ ସମୟରେ ମହିଳାମାନେ ସେମାନଙ୍କର ପ୍ରତିଭା ଓ ଦକ୍ଷତା ଆଧାରରେ ନୃତନ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିବା ବିଷୟ ମଧ୍ୟ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି ବିହାରର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଲୋକପ୍ରିୟ ମଧ୍ରବନୀ ଚିତ୍ରକଳାଯୁକ୍ତ ମାସ୍କ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି ଅଭିନବତାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ବିହାରର ଯୁବାପିଢ଼ି ସ୍ଚଚନା ପାଇବା ପରେ ଜୟପୁର ଓ ଭୁବନେଶ୍ୱରରୁ ପ୍ରଶିକ୍ଷଣ ନେଇ କିପରି ମୁକ୍ତା ଚାଷ ଆରମ୍ଭ କରିଛନ୍ତି ସେ ବିଷୟରେ ମଧ୍ୟ ଅବତାରଣା କରିଛନ୍ତି ସେମାନେ କେବଳ ଉପାର୍ଜନ କରି ଆତ୍କନିର୍ଭର ହେଉ ନାହାନ୍ତି ବରଂ ଅନ୍ୟ ରାଜ୍ୟରୁ ମୁଜାଫର୍ପୁର ବେଗୁସରାଇ ଓ ପାଟନାକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାରେ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି

କେନ୍ଦ୍ର ସରକାରଙ୍କ ଏହି ନିଷ୍ପଭି ଉପରେ ସନ୍ତୋଷ ପ୍ରକାଶ କରି ଜନ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି କାଶ୍ମୀର ଉପତ୍ୟକାରେ ଚାଷ କରାଯାଉଥିବା କେଶରକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ମିଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ